ଏହିସବୁ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକ ମଧ୍ୟରେ ରହିଛି ଟେଲି ଯୋଗାଯୋଗ ଓ ନେଟ୍ୱାର୍କିଂ ଉତ୍ପାଦ ଔଷଧପତ୍ର ଅଟେ ମୋବାଇଲ୍ ଓ ଅଟେ ଯନ୍ତ୍ରାଂଶ ବୟନ ସାମଗ୍ରୀ ଓ ଖାଦ୍ୟ ପଦାର୍ଥ ଗତକାଲି କ୍ୟାବିନେଟ୍ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି ଏହି ଯୋଜନା ଭାରତୀୟ ଉତ୍ପାଦନକାରୀ ମାନଙ୍କୁ ବିଶ୍ୱ ବଜାରରେ ପ୍ରତିଦ୍ୱନ୍ଦ୍ୱିତା କରିବା ପାଇଁ ସକ୍ଷମ କରାଇବ ଏବଂ ପୁଞ୍ଜବିନିଯୋଗକୁ ଆକ୍ରୁଷ୍ଟ କରାଇବା ସହ ରପ୍ତାନୀ ବୃଦ୍ଧି କରିବ ସେ କହିଛନ୍ତି ଏହା ଉତ୍ପାଦନ ବୃଦ୍ଧି କରିବା ସହ ଦେଶରେ ରପ୍ତାନୀ ଓ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ୱାନ୍ତୀୟ କ୍ୟାବିନେଟ୍ କମିଟି ବୈଠକରେ ଏହି ପ୍ରସ୍ତାବ ଅନୁମୋଦନ ଲାଭ କରିଛି ସାମାଜିକ ଆର୍ଥିକ ବିକାଶ ପାଇଁ ଉତ୍ତମ ଭିଭିଭୂମି ନିର୍ମାଣ କରିବା ସହ ସମ୍ଭଳ ସୃଷ୍ଟି ସେଗ୍ରଡ଼ିକର ଉପଯୁକ୍ତ ରକ୍ଷଣବେକ୍ଷଣ ଓ ସ୍ରପରିଚାଳନାକୁ ସରକାରୀ ଘରୋଇ ସହଯୋଗରେ କାର୍ଯ୍ୟକାରୀ କରିବା ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ ଗତକାଲି ନ୍ତଆଦିଲ୍କୀଠାରେ କ୍ୟାବିନେଟ୍ ବୈଠକ ପରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଏହି ପ୍ରକଳ୍ପ ବର୍ଜ୍ୟ ଜଳ ପରିଚାଳନା ଜଳ ଯୋଗାଣ କଠିନ ବର୍ଜ୍ୟ ଏବଂ ପରିଚାଳନା ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରର ଆବଶ୍ୟକତା ପୂରଣ କରିବ

ଆସନ୍ତା ଏକ ମାସ ମଧ୍ୟରେ ଏହି ନୂଆ ଯୋଜନା କାର୍ଯ୍ୟକାରୀ ହେବ

ଆସିଆନ୍ ଭାରତ ବନ୍ଧୁତା ଯୋଗାଯୋଗ ସାମୁଦ୍ରିକ ସହଯୋଗ ବ୍ୟବସାୟ ଓ ବାଣିକ୍ୟ ଶିକ୍ଷା ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଏହି ସମ୍ମିଳନୀରେ ସମୀକ୍ଷା କରାଯିବ

କୋଭିଡ୍ ନାଇଷ୍ଟିନ୍ ଓ ଏହା ପରବର୍ତ୍ତୀ ମହାମାରୀଜନିତ ଅର୍ଥନୈତିକ ପୁନରୁଦ୍ଧାର ଏବଂ ଗୁରୁତ୍ୱପୂର୍ଣ୍ଣ ଆଞ୍ଚଳିକ ଓ ଅନ୍ତର୍ଜାତୀୟ ବିକାଶ ସମ୍ପର୍କରେ ମଧ୍ୟ ଏଥିରେ ଆଲୋଚନା ହେବ ବୋଲି ଜଣାପଡ଼ି ଛି ଜୟଶଙ୍କର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ବ୍ରାଜିଲ୍ ବୈଦେଶିକ ମନ୍ତ୍ରୀ ଅର୍ଣ୍ଣେଷ୍ଟ ଆରାଉଜୋଙ୍କ ସହ ଗତକାଲି ଭର୍ଚ୍ଚଆଲ୍ ବୈଠକରେ ଆଲୋଚନା କରିଛନ୍ତି ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ନେଇ ବୈଠକରେ ଆଲୋଚନା ହୋଇଥିଲା କୋଭିଡ୍ ପରବର୍ତ୍ତୀ ସମୟରେ ଭାରତ ବ୍ରାଜିଲ୍ ରଣନୀତି ଭିତ୍ତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବାପାଇଁ ଦୁଇ ମନ୍ତ୍ରୀ ଆଲୋଚନା କରିବା ସହ ଅର୍ଥନୀତି ସ୍ୱାସ୍ଥ୍ୟ ସେବା ଓ ସାଇବର ସୁରକ୍ଷା ଆଦି କ୍ଷେତ୍ରରେ ଉଭୟ ସହଯୋଗ କରିବା ପାଇଁ ମତପ୍ରକାଶ କରିଛନ୍ତି ପିଏମ୍ ଇନାଗୁରେଟ୍ ଭାରତ ଟିକସ ଆତଙ୍କକୁ ପଛରେ ପକାଇ ଟିକସ ସ୍ୱଚ୍ଛତା ଦିଗରେ ଅଗ୍ରସର ହେଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି

ଗତକାଲି ଆୟକର ଆପିଲେଟ୍ ଟ୍ରିବ୍ୟୁନାଲର କଟକ ବେଞ୍ଚର ନବନିର୍ମିତ ଅତ୍ୟାଧୁନିକ କାର୍ଯ୍ୟାଳୟ ତଥା ଆବାସିକ ପରିସରକୁ ଭିଡିଓ କନଫରେନ୍ନିଂ ଜରିଆରେ ଲୋକାର୍ପଣ କରିବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ପୂର୍ବରୁ ଥିବା ସରକାରଗୁଡିକ ସମୟରେ କରଦାତାମାନେ ଟିକସ ଆତଙ୍କ ନେଇ ଅଭିଯୋଗ କରୁଥିଲେ ଆଜି ଦେଶ ଏ କ୍ଷେତ୍ରରେ ଅମୂଳଚୂଳ ପରିବର୍ତ୍ତନ କରିବା ସହିତ ଟିକସ ବ୍ୟବସ୍ଥାରେ ସ୍ୱଚ୍ଛତା ଆଣିବାରେ ସମର୍ଥ ହୋଇଛି ପ୍ରଧାନମନ୍ତ୍ରୀ କହିଛନ୍ତି ସରକାର ଆୟକର କ୍ଷେତ୍ରରେ ସଂସ୍କାର ସୁବ୍ୟବସ୍ଥା ଏବଂ ପରିବର୍ତ୍ତନ ମାଧ୍ୟମରେ ଅଗ୍ରସର ହେଉଛନ୍ତି

ଏଥିସହିତ ଅଧିକରୁ ଅଧିକ କରଦାତା ଟିକସ ବ୍ୟବସ୍ଥାରେ ସାମିଲ ହେବା ପାଇଁ ଆଗେଇ ଆସୁଛନ୍ତି ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଲୋକମାନେ ସ୍ଥାନୀୟ ସାମଗ୍ରୀ ପ୍ରତି ଆକୃଷ୍ଟ ହୋଇ ଏହାର ବକ୍ତାର ବ୍ୟବସ୍ଥା କରିପାରିଲେ ଦେଶର ଅର୍ଥନୀତି ଅଧିକ ତ୍ୱରାନ୍ୱିତ ହୋଇପାରିବ

ପିଏମ୍ ଇନାଗୁରେଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ଗୁଜରାତର ଜାମନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଆଇଟିଆର୍ଏ ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଏନ୍ଆଇଏର ଉଦ୍ଘାଟନ କରିବେ ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟିତ ହେବାକୁ ଥିବା ଏହି ଦୁଇଟି ପ୍ରତିଷ୍ଠାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ନେତୃତ୍ୱ ଦେବାର ସମ୍ଭାବନା ରହିଛି

ଚଳିତ ବର୍ଷ ଆୟୁର୍ବେଦ ଦିବସ ପାଳନ ଅବସରରେ କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମୟରେ ଆୟୁର୍ବେଦର ଭୂମିକା ମୁଖ୍ୟ ବିଷୟ ରହିବ

ସ୍ଥାନୀୟ ବୁଣାକାର ଏବଂ କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହାତତିଆରି ଜିନିଷକୁ କ୍ରୟ କରିବା ସହ ଏହାକୁ ଉପହାର ଦେଇ ଦିପାବଳୀ ପାଳନ କରିବା ପାଇଁ ବୟନଶିଳ୍ପ ମନ୍ତ୍ରୀ ସ୍କୁତି ଇରାନୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଏହାଦ୍ୱାରା ସ୍ଥାନୀୟ କାରିଗରମାନେ ଉପକୃତ ହେବେ ବୋଲି ସେ କହିଛନ୍ତି ଲୋକମାନେ ସେମାନଙ୍କ ମନପସନ୍ଦର ବସ୍ତ୍ର ବା ହସ୍ତଶିଳ୍ପ ସାମଗ୍ରୀ କିଣି ଏହାର ଏକ ଫଟୋ ଉଠାଇ ହ୍ୟାସ୍ ଟ୍ୟାଗ୍ 'ଲୋକାଲ୍ ଫର୍ ଦିୱାଲୀ' ଲେଖି ପୋଷ୍ଟ କରିବା ପାଇଁ ଶ୍ରୀମତୀ ଇରାନୀ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଦେଶବାସୀଙ୍କୁ ଭାରତରେ ନିର୍ମିତ ହସ୍ତଶିଳ୍ପ ସାମଗ୍ରୀ ବ୍ୟବହାର କରିବା ସହ ଏ ସମ୍ପର୍କରେ ଅଧିକରୁ ଅଧିକ ଲୋକଙ୍କୁ ଜଣାଇବା ପାଇଁ ଆହ୍ୱାନ ଦେଇଥିଲେ

ଏହି ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ସ୍ୱତନ୍ତ୍ର ଅଭିଯାନ ପଦକ ପ୍ରଦାନ କରାଯିବ ସୀମାବର୍ତ୍ତୀ ଓ ଦୁର୍ଗମ ଗ୍ରାମଗୁଡ଼ିକରେ ଶିକ୍ଷା ସ୍ୱାସ୍ଥ୍ୟ ଓ ସଡ଼କ ଯୋଗାଯୋଗ ଭଳି ସମସ୍ୟା ସମାଧାନ ତଥା ସାଧାରଣ ଲୋକଙ୍କ ଜୀବନ ଧାରଣ ମାନରେ ଉନ୍ନତି ଆଶିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ

କ୍ରମାଗତ ପରୀକ୍ଷା ଚିହ୍ନଟ ଓ ଚିକିତ୍ସା ଜରିଆରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର କମିଛି ବୋଲି ମନ୍ତ୍ରଣାଳୟ କହିଛି

ଏମ୍ଆଇବି ଅନ୍ଲାଇନ୍ ଚଳଚ୍ଚିତ୍ର ଅଡ଼ିଓ ଭିଜୁଆଲ୍ କାର୍ଯ୍ୟକ୍ରମ ଏବଂ ଅନ୍ଲାଇନ୍ ନ୍ୟୁଜ୍ ଓ ସାମ୍ପ୍ରତିକ ପ୍ରସଙ୍ଗ ଭିଭିକ କାର୍ଯ୍ୟକ୍ରମ ଗୁଡ଼ିକୁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନରେ ଆଣିବାଲାଗି କେନ୍ଦ୍ର ସରକାର ଏକ ବିଞ୍ଜପ୍ତି ପ୍ରକାଶ କରିଛନ୍ତି ନେଟ୍ଫ୍ଲିକ୍ସ ହଟ୍ଷ୍ଟାର୍ ପ୍ରାଇମ୍ ଭିଡ଼ିଓ ଏବଂ ଅନ୍ଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମେତ ଓଟିଟି ପ୍ଲାଟ୍ଫର୍ମଗୁଡ଼ିକୁ ସ୍ବଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନକୁ ଅଣାଯିବ ବର୍ତ୍ତମାନ ଏହି ଡିକିଟାଲ୍ ବିଷୟବସ୍ତୁକୁ ତଦାରଖ କରିବା ଲାଗି କୌଣସି ଆଇନ କିମ୍ବା ସ୍ପୟଂଚାଳିତ ସଂସ୍ଥା ନାହିଁ